କୋବିଡ୍ କାର୍ଯ୍ୟକାରୀ ଗୋଷ୍ଠୀର ସୁପାରିଶକୁ ଭିତ୍ତି କରି ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ସମୟରେ ଏଭଳି ବୃଦ୍ଧି କରାଯାଇଛି ମନ୍ତ୍ରଣାଳୟରୁ କ୍କାରି ଏକ ବିବୃତ୍ତିରେ କୁହାଯାଇଛି ଡକୁର ଏନ୍କେ ଅରୋଡାଙ୍କ ଅଧ୍ୟକ୍ଷତାରେ କୋବିଡ୍ କାର୍ଯ୍ୟକାରୀ ଗୋଷୀ କୋବିସିଲ୍ ପ୍ରତିଷେଧକର ଦୁଇଟି ଯାକ ଡୋଜ୍ ମଧ୍ୟରେ ବ୍ୟବଧାନ ସମୟ ବୃଦ୍ଧି କରିବାକୁ ସୁପାରିଶ କରିଥିଲେ

ମନ୍ତ୍ରଣାଳୟ କହିଛି ବ୍ୟବଧାନ ସମୟ ଉପରେ ବ୍ରିଟେନ୍ ସମେତ ବିଭିନ୍ନ ଦେଶରୁ ପକା ପ୍ରମାଣମାନ ମିଳିବା ପରେ ଦୁଇଟିଯାକ ଡୋଜ୍ ମଧ୍ୟରେ ବ୍ୟବଧାନ ସମୟରେ ଏହି ବୃଦ୍ଧିକୁ ଅନୁମୋଦନ କରାଯାଇଛି କୋବିଡ୍ କାର୍ଯ୍ୟକାରୀ ଗୋଷୀର ସୁପାରିଶକୁ ଜାତୀୟ ପ୍ରତିଷେଧକ ପ୍ରଶାସନ ବିଶେଷଜ୍ଞ ଗୋଷୀ ଗ୍ରହଣ କରିଛନ୍ତି

କେବଳ କୋଭିସିଲ୍ଡ ପ୍ରତିଷେଧକର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ ସମୟରେ ଏହି ସମ୍ପ୍ରସାରଣ କରାଯାଇଛି କୋଭାକ୍ସିନ୍ ପ୍ରତିଷେଧକର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ ସମୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ

ସ୍କୁଟନିକ୍ ଭି ପ୍ରତିଷେଧକକୁ ରୁଷ୍ର ଗମାଲେୟା ନ୍ୟାସନାଲ ସେକ୍ଷର ଦ୍ୱାରା ପ୍ରସ୍ତୁତ କରାଯାଇଛି ଦେଶରେ କୋବିଡ୍ ସଂକ୍ରମଣକୁ ରୋକିବା ପାଇଁ ଅନୁମୋଦିତ ପ୍ରତିଷେଧକଗୁଡିକ ମଧ୍ୟରେ ସ୍କୁଟନିକ୍ ଭି ତୂତୀୟ ପ୍ରତିଷେଧକ ହେବ ନୀତି ଆୟୋଗ ସଦସ୍ୟ ଡକୁର ଭିକେ ପଲ୍ ସ୍ପାସ୍ଥ୍ୟ ମନ୍ତ୍ରଣାଳୟର ଏକ ସାମ୍ଘାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ଡକୁର ପଲ୍ କହିଛନ୍ତି ଆସନ୍ତା ଜୁଲାଇ ମାସରୁ ଦେଶରେ ସ୍କୁଟନିକ୍ ଭି ପ୍ରତିଷେଧକର ଉତ୍ପାଦନ ଆରମ୍ଭ ହେବ ହାଇଦ୍ରାବାଦ ଭିତିକ ଡକୁର ରେଡ଼ୁଜ୍ କମ୍ପାନୀର ଗବେଷଣାଗାର ଗୁଡିକରେ ଏହି ପ୍ରତିଷେଧକର ଉତ୍ପାଦନ ଆରମ୍ଭ ହେବ

ଏଥିପାଇଁ ଭାରତ ଇଟାଲୀକୁ ଧନ୍ୟବାଦ ଜଣାଇଛି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି ଏହି ଚିକିହା ସରଞ୍ଜାମ ଗୁଡ଼ିକ ପୂର୍ବରୁ ଇଟାଲୀ ଦେଇଥିବା ଅକ୍ସିକେନ୍ ଉତ୍ପାଦନ ପ୍ଲାଣ୍ଟ ଗୁଡ଼ିକର ଉତ୍ପାଦନ କ୍ଷମତା ବୃଦ୍ଧି କରିବ ସେଗୁଡ଼ିକୁ ଗ୍ରେଟର ନୋଇଡାର ଆଇଟିବିପି ହସ୍କିଟାଲରେ ଲଗାଯାଇଛି

ସେଗୁଡ଼ିକ କତ୍ତାର ଏୟାର୍ଓ୍ବେଜ୍ ବିମାନରେ ଆସିଥିଲା

ସିଧାସଳଖ ଅର୍ଥ ହସ୍ତାନ୍ତର ଯୋଜନା ବର୍ତ୍ତମାନ ସମଗ୍ର ଦେଶରେ କାର୍ଯ୍ୟକାରୀ ହେଉଛି ପଞ୍ଜାବ ଓ ହରିୟାନାର କୃଷକମାନଙ୍କୁ ସେମାନଙ୍କର ଗହମ ଫସଲ ବାବଦ ସର୍ବନିମ୍ନ ସହାୟକ ମୂଲ୍ୟକୁ ସିଧା ସେମାନଙ୍କର ବ୍ୟାଙ୍କ ଜମା ଖାତାକୁ ପଠାଇ ଦିଆଯାଇଛି ପଞ୍ଜାବ ହରିୟାନା ଉତ୍ତରପ୍ରଦେଶ ଚଣ୍ଡିଗଡ ମଧ୍ୟପ୍ରଦେଶ ରାଜସ୍ଥାନ ଓ ଅନ୍ୟ ରାଜ୍ୟଗୁଡିକ ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଗହମ ସଂଗ୍ରହ କାର୍ଯ୍ୟ ସୂଚାରରୂପେ ଚାଲିଛି

ଚଳିତ ରବିଋତୁରେ ପଞ୍ଜାବ ଓ ହରିଆନା ଏପର୍ଯ୍ୟନ୍ତ ସଂଗୃହିତ ଗହମ ପୂର୍ବବର୍ଷ ସଂଗୃହୀତ ହୋଇଥିବା ଗହମ ତୁଳନାରେ ଅଧିକ ରହିଛି ଚଳିତବର୍ଷ ଧାର୍ଯ୍ୟ ଲକ୍ଷ୍ୟ ତ୍କଳନାରେ ଅଧିକ ଗହମ ସଂଗ୍ହ କରାଯାଇସାରିଲାଣି

ଦେଶରେ ଦ୍ୱିତୀୟବାର ଲାଗି କୋଭିଡ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଉଦ୍ ଉଲ ଫିତର ପର୍ବ ପାଳନ ସମୟରେ ଇଦ୍ଗାହ ଓ ବଡ ବଡ ମସ୍ଜିଦ୍ଗୁଡିକରେ ଜନସମାବେଶକୁ ନିଷେଧ କରାଯାଇଛି ଓ କୋଭିଡ କଟକଶାଗୁଡିକର କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଦିଲ୍ଲୀ ଜାମା ମସ୍ଜିଦ୍ର ଶାହିଇମାମ୍ ସୟେଦ ଅହନ୍ମଦ ବୁଖାରୀ ଓ ଫତେହ ପୁରୀ ମସ୍ଜିଦ୍ର ଶାହିଇମାମ ମୁଫତି ମୁକାରାମ୍ ଅହଞ୍ଚମଦଙ୍କ ସମେତ ମୁସଲମାନ ସମ୍ପ୍ରଦାୟର ବହୁ ବଡ ବଡ ଧର୍ମଗୁରୁ ଲୋକମାନଙ୍କୁ ନିଜ ନିଜ ଘରେ ଇଦ୍ ପ୍ରାର୍ଥନା କରିବା ପାଇଁ ନିବେଦନ କରିଛନ୍ତି ଏହି ସମୟରେ କୋଭିଡ୍ ସମ୍ବନ୍ଧୀୟ ସମସ୍ତ ନିୟମାବଳୀର ପାଳନ କରିବାକୁ ସେମାନେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ତା'ଛଡା ଶାରୀରିକ ଦୂରତା ବଜାୟ ରଖିବା ଓ ଇଦ୍ ସମୟରେ କରାଯାଉଥିବା ପାରମ୍ପରିକ ଆଲିଙ୍ଗନକୁ ଏଡାଇବା ପାଇଁ ସେମାନେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ରମ୍ଜାନ ମାସର ଶେଷରେ ଇଦ୍ ଉଲ୍ ଫିତର ପର୍ବ ପାଳନ କରାଯାଇଥାଏ କେରଳ ଓ ଜାନ୍ଗୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ଗତକାଲି ଇଦ୍ ଉଲ୍ ଫିତର ପର୍ବ ପାଳନ କରାଯାଇଥିଲା

ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରବାହରେ କର୍ଣ୍ଣାଟକର ଦକ୍ଷିଣ କର୍ଣ୍ଣଡ୍ ଉଡୁପି ଓ ଉତ୍ତର କର୍ଣ୍ଣଡ୍ ଜିଲା ଏବଂ ଉପକୂଳବର୍ତ୍ତୀ ବଲାରୀ ବେଙ୍ଗାଲୁର୍ ଚାମରାଜନଗର ଚିକାବଲ୍ଲାପୁର ଚିତ୍ରଦୁର୍ଗା ଦାବନଗିରି ହାସନ୍ କୋଡାଗୁ କୋଲାର ମାଣ୍ଡ୍ୟଆ ମଇଶୁରୁ ରାମନଗର ଶିବମୋଗା ଏବଂ ଟୁମୁକୁର ଜିଲ୍ଲାରେ ଆଜି ଓ ଆସନ୍ତାକାଲି ବ୍ୟାପକ ବର୍ଷା ହେବ ପାଣିପାଗ ବିଭାଗ ମସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦେଇଛି